ଏହି ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିଷ୍ଠା କରାଯାଇଥିଲା ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବାର୍ତ୍ତା ଦେଇ କହିଛନ୍ତି ଆମେ କେବଳ ପରସ୍କରର ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିବା ତା ନୁହେଁ ଆମେ ସୁସ୍ଥ ରହିବା ପାଇଁ ଯେଉଁ ଡାକ୍ତର ନର୍ସ ଓ ଚିକିହା କ୍ଷେତ୍ରର କର୍ମଚାରୀ ତଥା ସ୍ୱାସ୍ଥ୍ୟ କର୍ମୀମାନେ ସମ୍ମୁଖରେ ରହି କୋଭିଡ୍ ନାଇଷିନ୍ର ମୁକାବିଲା କରୁଛନ୍ତି ସେମାନଙ୍କ ପ୍ରତି ଆମକୁ କୃତଜ୍ଞତା ଜଣାଇବାକୁ ହେବ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମଧ୍ୟ ଆମକୁ ନିର୍ଣ୍ଣିତ କରିବାକୁ ହେବ କାରଣ ଏହା ଦ୍ୱାରା ଆମେ କେବଳ ଆମର ନୁହେଁ ଅନ୍ୟମାନଙ୍କ ଜୀବନକୁ ବଞ୍ଚାଇ ପାରିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପ୍ରତ୍ୟେକଙ୍କୁ ସୁସ୍ଥ ରହିବା ପାଇଁ ଅନ୍ତ୍ରପ୍ରାଣିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ଜାବଡେକର କହିଛନ୍ତି ଆଳି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସମଗ୍ର ଦେଶ ସମସ୍ତ ଡାକ୍ତର ନର୍ସ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଓ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ଦିଗରେ ସେମାନଙ୍କର ଅବଦାନ ଓ କାର୍ଯ୍ୟକୁ ପ୍ରଶଂସା କରୁଛି ସେ କହିଛନ୍ତି ଲୋକମାନେ ଘର ମଧ୍ୟରେ ଆବଦ୍ଧ ହୋଇ ରହି ସ୍ୱାସ୍ଥ୍ୟ କ୍ଷେତ୍ରର ପେଷାଦାରମାନଙ୍କୁ ସହାୟତା କରିପାରିବେ ପିଏମ୍ ଗରିବ କଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଗରିବ କଲ୍ୟାଣ ଯୋଜନା ଯେଭଳି ହିତାଧିକାରୀମାନଙ୍କ ପାଖରେ ସହଜରେ ପହଞ୍ଚ ପାରିବ ତାହା ନିଶ୍ଚିତ କରିବା ଓ ଏହି କାର୍ଯ୍ୟର ଲଗାତାର ତଦାରଖ କରିବା ପ୍ରତି ଗୁର୍ତ୍ୱାରୋପ କରିଛନ୍ତି ସେ କହିଛନ୍ତି ଅତ୍ୟାବଶ୍ୟକ ଔଷଧପତ୍ ଓ ସୁରକ୍ଷା ସରଞ୍ଜାମ ଯେଭଳି ନିର୍ଦ୍ଧାରିତ ସମୟରେ ଉତ୍ପାଦିତ ହୋଇପାରିବ ତାହାର ତଦାରଖ କରାଯିବା ଆବଶ୍ୟକ

ଦେଶାନ୍ତରିତ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ମୁକାବିଲା ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ରୋକିବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ ଓ ଆଗରେ ରହି କାର୍ଯ୍ୟ କରୁଥିବା କର୍ମୀମାନଙ୍କ ସମସ୍ୟା ଆଦିର ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମର ସେମାନେ ପ୍ରଶଂସା କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଦେଶରେ ସୃଷ୍ଟି ହୋଇଥିବା ଏହି ଚ୍ୟାଲେଞ୍ଜର ମୁକାବିଲା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ସରକାରୀ କର୍ମକର୍ତ୍ତାମାନେ ବିସ୍ତୃତ ବିବରଣୀ ପ୍ରଦାନ କରିଚ୍ଛନ୍ତି

ଶ୍ରୀ ଅଗ୍ରୱାଲ କହିଛନ୍ତି ସାମୁହିକ ସଂକ୍ରମଣ ନହେବା ପାଇଁ ସରକାର ଏକ ରଣକୌଶଳ ଅବଲ୍ୟନ କରୁଛନ୍ତି ସେ କହିଛନ୍ତି ଏହି ରଣକୌଶଳ ଉତ୍ତରପ୍ରଦେଶର ଆଗ୍ରା ଓ ଗୌତମବୁଦ୍ଧ ନଗର କେରଳର ପତନମଥିଟା ରାଜସ୍ଥାନର ଭିଲଓ୍ୱାରା ଓ ପୂର୍ବ ଦିଲ୍ଲୀରେ ଠିକ୍ ଭାବେ କାର୍ଯ୍ୟ କରୁଛି

ସାୟାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରାଯିବା ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପଭି ନିଆଯାଇ ନାହିଁ ଏ ସମ୍ବନ୍ଧରେ କୌଣସି କଳ୍ପନାଜଳ୍ପନା ମଧ୍ୟ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବା କହିଛନ୍ତି ଆବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ସନ୍ତୋଷ ଜନକ ରହିଛି ସେ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଅତ୍ୟାବଶ୍ୟକ ପଦାର୍ଥର ଯୋଗାଣ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ପୁଙ୍ଗାନୁପୁଙ୍ଗ ସମୀକ୍ଷା କରିଛି କୁମାରୀ ଶ୍ରୀବାସ୍ତବା କହିଛନ୍ତି ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ମହଜୁଦ କରି ରଖୁଛନ୍ତି କିମ୍ବା କଳାବଜାରୀ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ କର୍ତ୍ତପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିର୍ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ପାଇଁ ଲାଗ୍ର ହୋଇଥିବା କଟକଣା ପରବର୍ତ୍ତୀ ପରିସ୍ଥିତିକ୍ ସମୀକ୍ଷା କରିବା ଲାଗି ଏହି ବୈଠକ ଡକାଯାଇଥିଲା

ହସ୍ୱିଟାଲଗୁଡ଼ିକର ପ୍ରସ୍ତୁତି ଏବଂ ଡାକ୍ତରୀ ସହାୟତା ଓ ସରଞ୍ଜାମ ସଂଗ୍ରହ ତଥା ମହଜୁଦ ଉପରେ ମଧ୍ୟ ଆଲୋଚନା କରାଯାଇଛି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ନିର୍ମଳା ସୀତାରମଣ ସ୍ଚତି ଇରାନୀ ପୀୟଷ ଗୋଏଲ ପ୍ରକାଶ ଜାବଡେକର ରାମବିଳାଶ ପାଶଓ୍ୱାନ ଓ ଅନ୍ୟମାନେ ଯୋଗ ଦେଇଥିଲେ ସ୍ୱରାଷ୍ଟ୍ର ବିଭାଗ ସଚିବ ଅଜୟ ଭାଲା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ମନ୍ତ୍ରୀମାନଙ୍କର ଗୋଷୀ ସହ ସାମ୍ପ୍ରତିକ ପରିସ୍ଥିତି ଉପରେ ସେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ସିଂହ କହିଛନ୍ତି ସମସ୍ତ ସାଂସଦମାନଙ୍କର ବେତନ ବର୍ଷେ ପର୍ଯ୍ୟନ୍ତ କମ୍ କରିବା ଓ ଏମ୍ପି ଲ୍ୟାଡ୍ସ୍ ପାଣ୍ଡି ଦୂଇ ବର୍ଷ ପର୍ଯ୍ୟନ୍ତ ବାତିଲ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ର ନିଷ୍କଭିକୁ ମନ୍ତ୍ରୀମାନଙ୍କର ଗୋଷୀ ସ୍ୱାଗତ କରିଛନ୍ତି ସେ କହିଛନ୍ତି ଏହି ନିଷ୍ପତ୍ତି ଯୋଗୁଁ ଯେଉଁ ଅର୍ଥ ସଞ୍ଚୟ ହେବ ତାହାକୁ କରୋନା ବିପକ୍ଷରେ ଭାରତର ମୁକାବିଲା ଦିଗରେ ଖର୍ଚ୍ଚ କରାଯିବ କୋଭିଡ୍ ନାଇଷ୍ଟିନର ମୁକାବିଲାରେ ଲୋକମାନଙ୍କୁ କିଭଳି ଅନୁପ୍ରାଣିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ତଥା ସେମାନଙ୍କୁ ସଜାଗ କରିବା ସେ ସଂକ୍ରାନ୍ତରେ ମନ୍ତ୍ରୀମାନେ ମତର ଆଦାନପ୍ରଦାନ କରିଥିଲେ ମାଇନୋରଟି ଆଫାୟାର୍ସ ମିନିଷ୍ଟର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକବୀ 'ଶବେ ବାରାତ୍' ସମୟରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀର ସଚ୍ଚୋଟତାର ସହ ତଥା କଡ଼ାକଡ଼ି ଭାବେ ପାଳନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ଲୋକମାନେ ସେମାନଙ୍କର ନିଜ ଘରେ ରହି ପ୍ରାର୍ଥନା କରିବା ଓ ଧାର୍ମିକ ରୀତିନୀତି ପାଳନ କରିବାକୁ ସେ ଅନୁରୋଧ ଜଣାଇଛନ୍ତି ଶ୍ରୀ ନକବୀ କହିଛନ୍ତି 'ଶବେ ବାରାତ' ସମୟରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରାୟ ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକ ଏବଂ ସମାଜସେବୀମାନେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି 'ଶବେ ବାରାତ' ସମୟରେ ଗୂହ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ସହାୟତା କରିବା ଦିଗରେ କେନ୍ଦ୍ରୀୟ ୱାକଫ୍ ପରିଷଦ ମାଧ୍ୟମରେ ସମସ୍ତ ରାଜ୍ୟ ୱାକଫ୍ ବୋର୍ଡଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଶ୍ରୀ ନକ୍ବୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସମଗ୍ର ଦେଶ ସଚ୍ଚୋଟତାର ସହ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସାମାଜିକ ଦୂରତ୍ୱ ବକାୟ ରଖିବାର ନିର୍ଦ୍ଦେଶାବଳୀକ୍ ପାଳନ କର୍ରଛି

ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାଠାରୁ ଏହା ହେଉଛି ସେଠାରେ ପ୍ରଥମ ଘଟଣା ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ କମିଶନ୍ ଏନ୍ଏଚ୍ସି କହିଛି ବିଗତ ଦୁଇ ମାସ ଧରି କରୋନା ଭୂତାଣୁ ବିପକ୍ଷରେ ଚୀନ୍ ଚଳାଇଥିବା ସଂଗ୍ରାମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବାଠାରୁ ଗତ ରବିବାର ପର୍ଯ୍ୟନ୍ତ ସେଠାରେ ଲୋକମାନେ ପ୍ରତିଦିନ ମୃତ୍ୟୁବରଣ କରୁଥିବାର ଖବରମାନ ଆସି ପହଞ୍ଚୁଥିଲା ଚୀନ୍ର ହୁବେଇ ପ୍ରଦେଶରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା ଗଭ୍ ସପ୍କାଇଚେନ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଲୋକମାନଙ୍କର ସ୍ୱାସ୍ଥ୍ୟ ଅର୍ଥନୀତିରେ ସ୍ଥିରତା ଅପେକ୍ଷା ଅଧିକ ଉଦ୍ବେଗ ସୃଷ୍ଟି କରୁଛି ଗୃହ ମଧ୍ୟରେ ଆବଦ୍ଧ ହେବା କଟକଣାର ଆଜି ଦୁଇ ସପ୍ତାହ ପୂରଣ ହେବା ଅବସରରେ ଶ୍ରୀ ନାଇଡୁ କହିଛନ୍ତି ଏହି କଟକଣାକୁ ଆଗକୁ ସମ୍ପ୍ରସାରଣ କରାଯିବା ସଂକ୍ରାନ୍ତରେ ନିଷ୍କଭି ନେବା ପାଇଁ ଆଗାମୀ ସପ୍ତାହ ଆମ ପାଇଁ ଏକ ଘଡ଼ିସନ୍ଧି ସମୟ ହେବ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ସମ୍ୟନ୍ଧରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଉଲ୍ଲେଖ କରି ଶ୍ରୀ ନାଇଡ଼ୁ ସରକାରଙ୍କର ନିଷ୍ପଭିକୁ ମାନିବା ପାଇଁ ଲୋକମାନଙ୍କୁ ଅନ୍ତରୋଧ କରିଛନ୍ତି